ମହିଳା ସ୍ୱୟଂ ସହାୟକ ଗୋଷ୍ୀଗୁଡ଼ିକୁ ଏହି ଦାୟିତ୍ ଦିଆଯାଇଛି

ତେବେ ଆଜି ମୁଖ୍ୟମନ୍ତୀ ବାହାରେ ଫସି ରହିଥିବା ଓଡ଼ିଆମାନଙ୍କୁ ସହାୟତା କରିବା ଲାଗି ଏକ ଭିଡ଼ିଓ ବାର୍ତ୍ତା କରିଆରେ ବାହାରେ ଥିବା ଓଡ଼ିଆ ସଂଗଠନ ମାନଙ୍କୁ ନିବେଦନ କରିଛନ୍ତି

ସେ ବାବଦ ଖର୍ଚ ହୋଇଥିବା ଅର୍ଥ ମୁଖ୍ୟମନ୍ତାକ ରିଲିଫ ପାଖିରୁ ଭରଣା କରାଯିବ

ଆଜିଠାରୁ ଦୂରଦର୍ଶନର ନ୍ୟାସନାଲ ଓ ଡିଡି ଭାରତୀରେ ପ୍ରସାରିତ ହୋଇଛି